ବୃଦ୍ଧି ପାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ଆଜି ରାଜ୍ୟର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରାଯାଉଛି

ଶ୍ରୀ ମୋଦି କହିଛନ୍ତି ଦେଶରେ କେବଳ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇ ନାହିଁ ଦୁଗ୍ଧ ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ରହିଛି

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ପ୍ରତ୍ୟେକ ସ୍ତରର କୂଷି କାର୍ଯ୍ୟରେ କୁଷକମାନଙ୍କୁ ସହାୟତା କରିବାକୁ ଉଦ୍ୟମ କରାଯାଉଛି ଓ ଏଥିପାଇଁ ନୀତି ନିର୍ଦ୍ଧାରଣ କରାଯାଉଛି ସେ କହିଛନ୍ତି ମୂତ୍ତିକା ଉର୍ବରତା କାର୍ଡ଼ କୃଷକମାନଙ୍କୁ ଯୋଗାଇ ଦିଆଯାଉଛି ଯାହାଫଳରେ ସେମାନେ ସେମାନଙ୍କର କମିର ମୃତ୍ତିକାର ଅବସ୍ଥା ବିଷୟରେ ଜାଣିପାରିବେ ସେମାନଙ୍କୁ କେତେ ପରିମାଣରେ ସାର ପ୍ରୟୋଗ କରାଯିବ ସେ ବିଷୟରେ ସୂଚନା ଦିଆଯାଉଛି ଏବଂ ଋଣ ଯୋଗାଇ ଦିଆଯାଉଛି ଶ୍ରୀ ମୋଦି କହିଛନ୍ତି ନିମ୍ୟଯୁକ୍ତ ୟୁରିଆ ଯୋଗାଇ ଦିଆଯିବାଦ୍ୱାରା ସାରର କଳାବଜାରୀକ୍ତ ରୋକାଯାଇପାରିଛି ଜେ ଏଣ୍ଡ୍ କେ ରାଷ୍ଟ୍ରପତିଙ୍କ ସମ୍ମତ୍ତି ଲାଭ ପରିବା ପରେ ଜନ୍ମୁ କାଶ୍କୀର ରାଜ୍ୟପାଳ ଏନ୍ଏନ୍ ବୋରା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି ଗତକାଲି ବିଜେପି ପିଡିପି ନେତୃତ୍ୱର ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା ତାହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଇସ୍ତଫା ଦେଇ ସାରିଥିଲେ

ରାଜ୍ୟପାଳ ଏନ୍ଏନ୍ ବୋରା ଆଜି ମ୍ରଖ୍ୟ ସଚିବ ବିବି ବ୍ୟାସଙ୍କ ସହ ମ୍ରଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଶ୍ରୀ ବୋରା ମଧ୍ୟ ପ୍ରଶାସନିକ ଅଧିକାରୀ ପୁଲିସ୍ କଙ୍ଗଲ ଅଧିକାରୀ ଓ ଅନ୍ୟ ବିଭାଗଗୁଡ଼ିକର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି ଆଜି ରାଜ୍ୟର ନିରାପତ୍ତା ପରିସ୍ଥିତିର ସମୀକ୍ଷା ହେଉଛି ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ସୁରିନେମ୍ ରାଜଧାନୀ 'ପରମାରିବୋ'ରେ ପହଞ୍ଚୁଛନ୍ତି ପରମାରିବୋ ବିମାନ ବନ୍ଦରଠାରେ ତାଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ସୁରିନେମ୍ ରାଷ୍ଟ୍ରପତି ଡିକାୟାର୍ ଡିଲାନୋ ବୋଟେର୍ସ ତାଙ୍କୁ ସସମ୍ମାନେ ପାଛୋଟି ନେଇଛନ୍ତି ଶ୍ରୀ କୋବିନ୍ଦ୍କୁ ସାମରିକ ଅଭିବାଦନ ଦିଆଯାଇଛି ଏବଂ ଏହାପରେ ସାଂସ୍କୃତିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ସେଠାରେ ପହଞ୍ଚବା ପରେ ରାଷ୍ଟ୍ରପତି ସିଧାଯାଇ ମହାତ୍ମାଗାନ୍ଧିଙ୍କ ପ୍ରତିମ୍ଭର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଆଜି ରାତିରେ ସେ ସୁରିନେମ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ

ଯୋଗ ଡେ ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେବ

ଲୋକମାନଙ୍କୁ ଯୋଗର ଲାଭ ବିଷୟରେ ଜଣାଇବା ଓ ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବା ଏହାର ମୂଳଲକ୍ଷ୍ୟ ଭାରତରେ ଚଳିତବର୍ଷର ମୁଖ୍ୟ ଉତ୍ସବ ଡେରାଡୁନ୍ର ଜଙ୍ଗଲ ଗବେଷଣା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହେବ ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଅଂଶଗ୍ରହଣ କରିବେ ଏହି ଉତ୍ସବରେ ଯୋଗ ଦେବାପାଇଁ ବହୁ ଲୋକ ପଞ୍ଜିକୃତ ହୋଇଛନ୍ତି

ଜେଟ୍ଲୀ ସିଇଏ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍ ତାଙ୍କ ପଦରୁ ଇସ୍ତଫା ଦେବେ ତାଙ୍କର ପରିବାର ପାଇଁ ତାଙ୍କୁ ଆମେରିକା ଯିବାକୁ ପଡ଼ିବ ଏକ ଫେସ୍ବୁକ୍ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ଏହା ଜଣାଇଛନ୍ତି ଶ୍ରୀ ସୁବ୍ରମଣ୍ୟନ୍ କିଛିଦିନ ପୂର୍ବେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ତାଙ୍କୁ ଏହା ଜଣାଇଥିଲେ ମନ୍ତ୍ରୀ କହିଛନ୍ତି ଶ୍ରୀ ସୁବ୍ରମଣ୍ୟନ୍ଙ୍କ ନିଷ୍କଭି ସମ୍ପର୍ଶ୍ୟ ବ୍ୟକ୍ତିଗତ କିନ୍ତୁ ଏହା ଯଦିଓ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ତାଙ୍କୁ ଶ୍ରୀ ସୁବ୍ରମଣ୍ୟନ୍ଙ୍କ ନିଷ୍କଭିରେ ଏକମତ ହେବାକୁ ପଡ଼ୁଛି ଶ୍ରୀ ସୁବ୍ରମଣ୍ୟନ୍ଙ୍କ କାର୍ଯ୍ୟକାଳ ଗତବର୍ଷ ଅକ୍ଟୋବର ମାସରେ ସମ୍ପର୍ଣ୍ଣ ହୋଇଥିଲା କିନ୍ତୁ ଆଉ କିଛିଦିନ କାର୍ଯ୍ୟ କରିବାପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା

ତାଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରିବା ଓ ବେଆଇନ କାର୍ଯ୍ୟକଳାପ କରିବାର ଅଭିଯୋଗ ଅଛି ଜଷ୍ଟିସ୍ ଆର୍ଏନ୍ ସାବନ୍ତ ଓ ରେବତୀ ମୋହିତେ ଦେରେଙ୍କ ଖଶ୍ଚପୀଠ କହିଛନ୍ତି କାକିର ନାଏକ ତଦନ୍ତକାରୀ ସଂସ୍ଥାମାନଙ୍କୁ ସହଯୋଗ କରିବାକୁ କେବେ ଇଚ୍ଛା ପ୍ରକାଶ କରି ନାହାନ୍ତି ଖଶ୍ତପୀଠ ଜାକିର ନାଏକଙ୍କ ଏକ ଆବେଦନର ଶୁଣାଣି କରୁଥିଲେ ତାଙ୍କ ବିରୁଦ୍ଧରେ ଚାଲିଥିବା ତଦନ୍ତ ରିପୋର୍ଟ ଦାଖଲ କରିବାପାଇଁ ଜାତୀୟ ତଦନ୍ତ ସଂସ୍ଥା ଓ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍କୁ ନିର୍ଦ୍ଦେଶ ଦେବା ବିଷୟ ଲୋଡ଼ି ସେ ଏହି ଆବେଦନ କରିଥିଲେ ଏକ ପିଟିସନ୍ରେ ତାଙ୍କର ପାସ୍ପୋର୍ଟ ରଦ୍ଦ କରାଯିବାକୁ ପ୍ରତ୍ୟାହାର କରି ନିଆଯିବାପାଇଁ ମଧ୍ୟ ସେ ଆବେଦନ କରିଥିଲେ ଅଦାଲତ କହିଛନ୍ତି ପାସ୍ପୋର୍ଟ ରଦ୍ଦ ସମ୍ଭନ୍ଧୀୟ କୌଣସି ନିର୍ଦ୍ଦେଶ ଜାରି କରିବାକୁ କୋର୍ଟ ହକ୍ଦାର ନୁହନ୍ତି ଏଥିପାଇଁ ଏକ ପୃଥକ୍ ପିଟିସନ୍ ଦାଖଲ କରିବାକୁ କୋର୍ଟ ତାଙ୍କୁ କହିଛନ୍ତି ଅଦାଲତ କହିଛନ୍ତି ଜାକିର୍ ନାଏକ ଭାରତକୁ ଫେରିଆସି ତଦନ୍ତକାରୀ ସଂସ୍ଥାଗୁଡ଼ିକ ସମ୍ମୁଖରେ ହାଜର ହେବା ଆବଶ୍ୟକ ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶହୀଦ୍ ରାଇଫଲ୍ ମ୍ୟାନ୍ ଆଉରଙ୍ଗ୍ଜେବ୍ଙ୍କ ପୈତୃକ ଗ୍ରାମ ସଲାନୀଠାରେ ତାଙ୍କର ପରିବାରବର୍ଗଙ୍କୁ ଭେଟିଛନ୍ତି ସରକାରଙ୍କ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇ ଆଉରଙ୍ଗ୍ଜେବ୍ଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ଓ ଏହା ଦେଶର ଯୁବକମାନଙ୍କ ପ୍ରତି ସର୍ବଦା ପ୍ରେରଣା ହୋଇ ରହିବ ବୋଲି ସେ କହିଛନ୍ତି

ପୂର୍ବରୁ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓତ୍ ମଧ୍ୟ ଆଉରଙ୍ଗ୍ଜେବ୍ଙ୍କ ପରିବାରର ଲୋକଙ୍କ ଭେଟି ସାରିଛନ୍ତି ସୁରେଶ ପ୍ରଭୁ ଏନ୍ଡିଏ ବେସରମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ବିମାନ ସଂଯୋଗ ବୃଦ୍ଧି ପାଇଁ ତାଙ୍କ ମନ୍ତ୍ରଣାଳୟ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉଡ଼ାନ୍ ଆଞ୍ଚଳିକ ସଂଯୋଗ ଯୋଜନା ଆରମ୍ଭ କରାଯାଇଛି ଯାହା ସାଧାରଣ ଲୋକଙ୍କୁ ବିମାନ ଯାତ୍ରା କରିବାକୁ ସୁଯୋଗ ପ୍ରଦାନ କରିଛି ଏହାଯୋଗୁଁ ଦେଶର ଛୋଟ ଛୋଟ ସହର ମଧ୍ୟରେ ବିମାନ ସଂଯୋଗ ସ୍ଥାପନ ହୋଇଛି

ମନ୍ତ୍ରୀ କହିଛନ୍ତି ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ଅଭ୍ ତ ପୂର୍ବ ଅଭିବୃଦ୍ଧି ହାସଲ କରିଛି ଏବଂ ବିଶ୍ୱରେ ଏକ ଦ୍ରତ ବିକାଶକାରୀ ବିମାନ ଚଳାଚଳ କ୍ଷେତ୍ରର ମାନ୍ୟତା ପାଇଛି ମନ୍ତ୍ରୀ କହିଛନ୍ତି ଦିନେ ଯେଉଁ ଲୋକମାନେ ବିମାନରେ ଯାତ୍ରା କରିବାକୁ ସ୍ୱପ୍ନରେ ଭାବି ନ ଥିଲେ ଆଜି ସେମାନେ ବିମାନ ଯାତ୍ରା କରିବା ଏକ ବଡ଼ ସଫଳତା ରୋହିତ ବେମ୍ବଲା ବିରୋଧି ଦଳମାନେ ରୋହିତ ବେମୁଲାଙ୍କ ହତ୍ୟା ଘଟଣାକୁ ରାଜନୈତିକ ରୂପ ଦେଇ ତାଙ୍କର ମା'ଙ୍କୁ ଏକ ରାଜନୈତିକ ଅସ୍ତ ଭାବେ ବ୍ୟବହାର କରିଥିବାର ବିକେପି ଦୋଷାରୋପ କରିଛି ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ବିରୋଧି ଦଳମାନେ ରୋହିତ ବେମୁଲାଙ୍କ ମା'ଙ୍କୁ ଉସ୍କାଇ ବିଜେପି ବିରୁଦ୍ଧରେ ମିଥ୍ୟା ବିବୂତ୍ତିମାନ ଦିଆଇଥିବାର ଅଭିଯୋଗ କରିଛନ୍ତି ଏ ବିଷୟକୁ ନେଇ ସଂକୀର୍ଷ୍ଣ ରାଜନୀତି କରିଥିବାରୁ ସେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧିଙ୍କର ସମାଲୋଚନା କରିଛନ୍ତି

ବିରୋଧି ଦଳମାନେ ଏହାକୁ ଦଳିତମାନଙ୍କ ପ୍ରତି ଅତ୍ୟାଚାରର ଦୃଷ୍ଟାନ୍ତ ବୋଲି ଦର୍ଶାଇଥିଲେ

ପ୍ରାଦେଶିକ ଗଭର୍ଷର୍ ଅବଦୁଲ୍ କଫୁର୍ ମାଲିକ୍ଜାଇ କହିଛନ୍ତି ସନ୍ତାସବାଦୀମାନେ ଆଜି ଭୋର୍ ଦୁଇଟି ଯାଞ୍ଚ୍ ଘାଟି ଉପରେ ଆକ୍ରମଣ କରିଥିଲେ

ତିନିଦିନିଆ ତାଲିବାନ୍ ଆକ୍ରମଣ ବିରତି ରବିବାର ଦିନ ଶେଷ ହୋଇଥିଲା

ୱାର୍ଲଡଡ କପ୍ ଫିଫା ବିଶ୍ୱକପ୍ରେ ଆଜି ଖେଳାଯିବାକୁ ଥିବା ତିନୋଟି ମ୍ୟାଚ୍ ମଧ୍ୟରୁ ପ୍ରଥମ ମ୍ୟାଚ୍ ମସ୍କୋର ଲ୍ରଝନିକି ଷ୍ଟାଡିୟମ୍ରେ ଚାଲିଛି ଏହି ମ୍ୟାଚ୍ ପର୍ତ୍ତୁଗାଲ୍ ଓ ମରୋକୋ ମଧ୍ୟରେ ଚାଲିଛି ଉଭୟ ଟିମ୍ର ଏହା ଦ୍ୱିତୀୟ ମ୍ୟାଚ୍ ପର୍ତ୍ତୁଗାଲ୍ର ରୋନାଲ୍ଡୋ ମରୋକୋକୁ ଗୋଟିଏ ଗୋଲ୍ ଦେଇଥିଲେ ପର୍ତ୍ତୁଗାଲ ଆହୁରି ଅଧିକ ଗୋଲ୍ କରିବାର ଆଶା ରଖିଛି ଦ୍ୱିତୀୟ ମ୍ୟାଚ୍ରେ ଉରୁଗୁଏ ସାଉଦୀ ଆରବକୁ ଭେଟିବ